ସାଂସଦମାନେ ଅପରାଧିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ଆର୍ଏସ୍ ହାଇଦ୍ରାବାଦ ରେପ୍ ହାଇଦ୍ରାବଦା ବଳାକ୍କାର ଘଟଣାର ନିନ୍ଦା କରି ମହିଳାମାନଙ୍କ ବିରୋଧରେ ଅପରାଧକୁ ରୋକିବା ପାଇଁ କଠୋର ଦଶ୍ଚବିଧାନ କରିବା ଓ ନ୍ୟାୟିକ ତଥା ପୁଲିସ୍ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଆଜି ରାଜ୍ୟସଭାରେ ଦଳ ନିର୍ବିଶେଷରେ ସବୁ ରାଜନୈତିକ ଦଳର ନେତାମାନେ ଦାବି କରିଛନ୍ତି ରାଜ୍ୟସଭାରେ ଆଜି ଶ୍ଚନ୍ୟକାଳବେଳେ ପ୍ରାୟ ସବୁ ଦଳର ନେତାମାନେ ଏ ବିଷୟକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ଏଭଳି କାର୍ଯ୍ୟ ଉପରେ ଗଭୀର ଉଦ୍ବେଗ ପ୍ରକାଶ କରି କେବଳ ଆଇନ ପ୍ରଣୟନ ଯଥେଷ୍ଟ ନୁହେଁ ବୋଲି କହିଛନ୍ତି ସେ କହିଛନ୍ତି ହାଇଦ୍ରାବାଦ ଘଟଣା ଏକ ନିନ୍ଦନୀୟ ଘଟଣା ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ୍ କହିଛନ୍ତି ଏଭଳି ଘୂଶ୍ୟ ତଥା କଘନ୍ୟ ଅପରାଧ ବିରୋଧରେ ସମଗ୍ର ଦେଶ ସ୍ୱର ଉତ୍ତୋଳନ କରିବା ଉଚିତ ଓ ଏଥିପାଇଁ କୌଣସି ଗୋଟିଏ ଦଳ ଦୋଷ ଦେବା ଉଚିତ ନୁହେଁ ସେ କହିଛନ୍ତି ଲୋକମାନଙ୍କୁ ସଚେତନ କରିବା ଅତ୍ୟନ୍ତ ଅପରିହାର୍ଯ୍ୟ ସମାଜବାଦୀ ପାର୍ଟିର ଜୟା ବଚ୍ଚନ ହାଇଦ୍ରାବାଦ ଗଣ ବଳାତ୍କାର ଘଟିଥିବା ଅଞ୍ଚଳରେ ମୁତୟନ ହୋଇଥିବା ନିରାପତ୍ତା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି ଅପରାଧ ଘଟାଇଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଦାବୀ କରିଚ୍ଛନ୍ତି ଅକାଳୀ ଦଳର ନରେଶ ଗୁଜରାଲ୍ ଏଭଳି ଘଟଣାଗୁଡ଼ିକରେ ଅଦାଲତରେ ପଡ଼ିରହିଥିବା ମାମଲା ଓ ନ୍ୟାୟ ପ୍ରଦାନରେ ଘଟୁଥିବା ବିଳମ୍ବ ପ୍ରତି ସଭାର ଦୃଷ୍ଟି ଆକର୍ଷଣ କରିଛନ୍ତି

ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଦନ୍ତ କାର୍ଯ୍ୟ ସମ୍ପର୍ଣ୍ଣ କରିବାକୁ ପୁଲିସ୍କୁ କୁହାଯାଇଛି ବଳାକ୍କାରର ଶିକାର ହୋଇଥିବା ଚିକିତ୍ସକଙ୍କ ନାମ ଦିଶା ଭାବେ ବ୍ୟବହାର କରିବାପାଇଁ ପୁଲିସ୍ ସାମ୍ଭାଦିକମାନଙ୍କୁ ଅନୁରୋଧ କରିଛି ରାଜ୍ୟ ପୁଲିସ୍ ମହାନିର୍ଦ୍ଦୋକ ମହେନ୍ଦ୍ର ରେଡ୍ରୀ ଅପରାଧ ଘଟାଇଥିବା ବ୍ୟକ୍ତିମାନଙ୍କୁ ଅଧିକରୁ ଅଧିକ ଦଶ୍ଡ ବିଧାନପାଇଁ ତଦନ୍ତକାରୀ ଅଫିସରମାନଙ୍କୁ କହିଛନ୍ତି ଇତିମଧ୍ୟରେ ଏଥିପାଇଁ ଏକ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଅପରାଧୀମାନଙ୍କୁ କଠୋରରୁ କଠୋର ଦଶ୍ଚ ଦେବାପାଇଁ ଦାବି କରି ଛାତ୍ରଛାତ୍ରୀ ମହିଳା ଓ ଅନ୍ୟମାନେ ବିକ୍ଷୋଭ ପ୍ରଦର୍ଶନ ଚଳାଇଛନ୍ତି

ସ୍ୱିଡେନ୍ କିଙ୍ଗ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଗସ୍ତରେ ଆସିଥିବା ସ୍ୱିଡେନ୍ର ରାଜା କାର୍ଲ ଷୋଡ଼ଶ ଗୁସ୍ତାଫ୍ଙ୍କ ସହ ଏବେ ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ୍ ହାଉସ୍ରେ କଥାବାର୍ତ୍ତା କରୁଛନ୍ତି ସ୍ୱିଡେନ୍ର ରାଜା ଓ ରାଣୀ ସିଲ୍ଭିଆ ପାଞ୍ଚଦିନିଆ ଭାରତ ଗସ୍ତରେ ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚଥିଲେ ଏହି ଗସ୍ତ ଅବସରରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ସାକ୍ଷାତ୍ କରିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ଅବସରରେ ରାଜା ଗୁସ୍ତାଫ୍ଙ୍କ ସହ ସାକ୍ଷାତ୍ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଏହି ଅବସରରେ ବହୁ ଦ୍ୱିପକ୍ଷୀୟ ରାଜିନାମା ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ରାଜାଙ୍କ ସହିତ ତାଙ୍କ ଦେଶର ଏକ ଉଚ୍ଚସ୍ତରୀୟ ବ୍ୟାବସାୟିକ ପ୍ରତିନିଧି ଦଳ ଭାରତ ଆସିଛନ୍ତି ଏହି ପ୍ରତିନିଧି ଦଳ ଦିଲ୍ଲୀ ଏବଂ ମୁମ୍ଭାଇରେ ଭାରତୀୟ ଶିଳ୍ପ ନେତୃବ୍ନ୍ଦଙ୍କ ସହ ବିଭିନ୍ନ ବାଶିଜ୍ୟିକ ପ୍ରସଙ୍ଗରେ ଆଲୋଚନା କରିବେ ଗତ କିଛି ବର୍ଷ ଭିତରେ ଭାରତ ଓ ସ୍ୱିଡେନ୍ ମଧ୍ୟରେ ବାଶିଜ୍ୟିକ ସମ୍ପର୍କ ସୁଦୂତ୍ ରହିଛି

ଭାରତ ଚୀନ୍ ଏବଂ ଜାପାନ ପରେ ଏସିଆରେ ସ୍ୱିଡେନ୍ର ତୃତୀୟ ସର୍ବବୃହତ୍ ବାଶିଜ୍ୟିକ ଅଂଶୀଦାର

ସ୍ୱିଡେନ୍ ରାଜାଙ୍କ ଏହି ଗସ୍ତକାଳରେ ସେ ମୁମ୍ୟାଇ ଓ ଉତ୍ତରାଖଣ୍ଡ ପରିଦର୍ଶନ କରିବେ ଏହା ହେଉଛି ରାଜା ଗୁସ୍ତାଫଙ୍କ ତୂତୀୟ ଭାରତ ଗସ୍ତ ମିଶନ୍ ଇନ୍ଦ୍ରଧନୁଷ୍ କେନ୍ଦ୍ର ସରକାର ଆଜିଠାରୁ ଦେଶବ୍ୟାପୀ ପରିବର୍ଦ୍ଧିତ ମିଶନ ଇନ୍ଦ୍ରଧନୁଷ ଟୁ ପଏଣ୍ଟ କିରୋ କାର୍ଯ୍ୟକ୍ରମର ଶୁଭାରମ୍ଭ କରୁଛନ୍ତି ଜନ୍ମରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିବା ଲାଗି ଟୀକାକରଣ କରିବା ହେଉଛି ସରକାରଙ୍କର ଏହି ଧ୍ୱଜାଧାରୀ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଏହି ଯୋଜନା ଅଧୀନରେ ଡିପ୍ଥେରିଆ ଲହରା କାଶ ଟିଟାନସ୍ ଯକ୍ଷ୍ମା ମିଳିମିଳା ହେପାଟାଇଟିସ୍ ବି ମିନିଙ୍ଗ୍ଜିଟିସ୍ ଏବଂ ପୋଲିଓମାଇଲିଟିସ୍ ଭଳି ରୋଗରୁ ରକ୍ଷା ପାଇବା ଲାଗି ଟୀକା ଦିଆଯିବ ଦେଶର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ କାପାନିଜ୍ ଏନ୍ସେଫାଲାଇଟିସ୍ ଓ ହେମୋଫାଇଲସ୍ ଭଳି ରୋଗ ଦାଉରୁ ରକ୍ଷା ପାଇବା ଲାଗି ମଧ୍ୟ ଟୀକାକରଣ କରାଯିବ

ଇତିମଧ୍ୟରେ ଦ୍ୱିତୀୟ ଓ ତୂତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ କୋର ଧରିଛି

ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ନିକ ନିକ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କର୍ ଛନ୍ତି ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଚକ୍ରଧରପୁର ଓ ବାହାରାଗୋଡ଼ାଠାରେ ଦୁଇଟି ନିର୍ବାଚନୀ ର୍ୟାଲିରେ ଉଦ୍ବୋଧନ ଦେବାକୁ ଥିବାବେଳେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିମ୍ଦେଗାରେ ଏକ ଜନସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ମୁଖ୍ୟ ବାବୁଲାଲ ମାରାଣ୍ଡି ଏବଂ ଛାଡ଼ଖଣ୍ଡ ଛାତ୍ରସଂଘ ସଭପତି ସୁଦେଶ କୁମାର ମହତୋ ଆଜି ଦଳୀୟ ପ୍ରାର୍ଥୀମାନଙ୍କପାଇଁ ନିର୍ବାଚନ ପ୍ରଚାର କରିବେ ଜେକେ ଏସ୍ପିଓ ଜନ୍ମୁ କାଶ୍ମୀର ପାଇଁ ସ୍ୱତନ୍ତ୍ର ପୁଲିସ୍ ଅଫିସରମାନଙ୍କ ନିଯୁକ୍ତିରେ କେନ୍ଦ୍ରଶାସିତ ଅଞ୍ଚଳର ଯୁବାମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି

ଏଥିପାଇଁ ଶାରୀରିକ ପରୀକ୍ଷା ସମ୍ପନ୍ନ ହୋଇଛି ଓ ଚୂଡ଼ାନ୍ତ ନିଯୁକ୍ତି ପ୍ରକ୍ରିୟା କାରି ରହିଛି

ଅମରିନ୍ଦର ସିଂହ କର୍ତ୍ତାରପୁର ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସ୍ୱଷ୍ଟ କରିଛନ୍ତି ପାକିସ୍ତାନର କର୍ତ୍ତାରପୁର ସାହିବ ପରିଦର୍ଶନ ପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କର୍ଥିବା ଶ୍ରଦ୍ଧାଳୁମାନଙ୍କଠାରୁ ରାଜ୍ୟ ସରକାର ଗଠନ କରିଥିବା ସେବା କେନ୍ଦ୍ରଗୁଡ଼ିକ କୌଣସି ଅର୍ଥ ନେଉନାହାନ୍ତି ଚଣ୍ଡୀଗଡ଼ଠାରେ ଶ୍ରୀ ସିଂ କହିଛନ୍ତି ଯଦି କେହି ଏଥିପାଇଁ ଅର୍ଥ ଦାବି କରେ ତେବେ ସେମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିପାରିବେ ସେବାକେନ୍ଦ୍ରଗୁଡ଼ିକର ଅନ୍ଲାଇନ୍ ପୋର୍ଟାଲ ମାଧ୍ୟମରେ ଆବେଦନ ସମୟରେ ଶ୍ରଦ୍ଧାଳୁମାନଙ୍କଠାରୁ ଅର୍ଥ ଆଦାୟ କରାଯାଉଥିବା ନେଇ ପ୍ରକାଶିତ ରିପୋର୍ଟ ଉପରେ ନିଜର ମତ ରଖି ଶ୍ରୀ ସିଂ କହିଛନ୍ତି ଶ୍ରଦ୍ଧାଳୁମାନଙ୍କଠାରୁ କୌଣସି ପ୍ରକାର ଅର୍ଥ ଆଦାୟର ପ୍ରଶ୍ନ ଉଠୁନାହିଁ ଜେକେ ଟେରର୍ ଜନ୍ମୁ କାଶ୍ମୀରରେ ନିରାପତ୍ତା ବାହିନୀ ଯବାନମାନେ ବାରମୁଲ୍ଲା କିଲ୍ଲାର ରଫିଆବାଦସ୍ତିତ ଦାଲରି ଜଙ୍ଗଲରେ ଏଲକ ସନ୍ତାସବାଦୀ ଆଡ଼୍ରାସ୍ଥଳକ୍ ନଷ୍ଟ କରିଦେଇଛନ୍ତି

କାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ଦିଗରେ ବିଶ୍ୱ ସମୁଦାୟର ପ୍ରଚେଷ୍ଟା ଯଥେଷ୍ଟ ନୁହେଁ ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ସମସ୍ୟା ଏପରି ସ୍ତରକୁ ଚାଲିଯିବାର ଭୟ ରହିଛି ଯେଉଁଠାରୁ ତାହାକୁ ଆଉ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣି ହେବ ନାହିଁ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ମାଡ଼ିଡ୍ଠାରେ ଦୁଇ ସପ୍ତାହବ୍ୟାପୀ ହେଉଥିବା ବିଶ୍ୱ ଜଳବାୟୁ ସମାବେଶର ଅବ୍ୟବହିତ ପୂର୍ବରୁ ସେ ଏହା କହିଛନ୍ତି

ଏହାକୁ ଦୃଷ୍ଟିରେ ରଖି ତିରୁଭାଲୁର୍ ଥୁତୁକୁଡି ରାମନାଥପୁରମ୍ କିଲ୍ଲାରେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଆକି ଛୁଟି ଘୋଷଣା କରାଯାଇଛି ସେହିଭଳି ଚେଙ୍ଗାଲପଟୁ କାଞ୍ଚିପୁରମ କୁଡାଲୋର ଏବଂ ଚେନ୍ନାଇରେ ମଧ୍ୟ ସମସ୍ତ ବିଦ୍ୟାଳୟଗୁଡ଼ିକୁ ଆଜି ବନ୍ଦ ରଖାଯାଇଛି ସେହିଭଳି ପୁଡ଼ୁଚେରୀରେ ମଧ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବିଦ୍ୟାଳୟକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି

ମାଡ୍ରାସ୍ ବିଶ୍ୱବିଦ୍ୟାଳୟ ଏବଂ ଆନ୍ନା ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ମହାବିଦ୍ୟାଳୟଗୁଡ଼ିକରେ ମଧ୍ୟ ଆଜି ଅନୁଷ୍ଠିତ ହେବାକୁଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି